ଏହା ଆସନ୍ତାକାଲିଠାରୁ ଲାଗୁ ହେବ ଏଥର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତୀ ଚାଷୀଙ୍କ ଆୟକୁ ଦୁଇଗୁଶା କରାଯିବାକୁ ସରକାର ପ୍ରତିଶ୍ରୁତିବଦ୍ଧ

ଆୟକର ଛାଡ଼ ସୀମାକୁ ଅପରିବର୍ଭିତ ରଖାଯାଇଛି